ପୋଲିସ କହିଛି ମୁଦାସୀର ସଜାଦକୁ ଦିଲ୍ଲୀରେ କେତେକ ସୁପ୍ତ ଏଜେଣ୍ଟ ଯୋଗାଡ କରିବା କାର୍ଯ୍ୟରେ ନିୟୋଜିତ କରିଥିଲା

ଏମ୍ଇଏ ପାକ ନ୍ତଆଦିଲ୍ଲୀ ସ୍ଥିତ ପାକିସ୍ତାନ ଦୃତାବାସଠାରେ ଆଜି ସନ୍ଧ୍ୟାରେ ଆୟୋଜିତ ହେଉଥିବା ପାକିସ୍ତାନ ଜାତୀୟ ଦିବସ କାର୍ଯ୍ୟକ୍ରମକୁ କୌଣସି ସରକାରୀ ପ୍ରତିନିଧି ପଠାଯିବ ନାହିଁ ବୋଲି ଭାରତ ପକ୍ଷରୁ କୁହାଯାଇଛି ଗଣମାଧ୍ୟମକୁ ଏକ ପ୍ରଶ୍ୱର ଉତ୍ତରରେ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରବିଶ୍ କୁମାର କହିଛନ୍ତି ଯେ ଚଳିତ ଥର ପାକିସ୍ତାନ ଜାତୀୟ ଦିବସରେ ଯୋଗଦେବା ଲାଗି ପାକିସ୍ତାନ ଦୂତାବାଦ ପକ୍ଷରୁ ହୁରିଆତ୍ ପ୍ରତିନିଧିଙ୍କୁ ନିମନ୍ତ୍ରଣ କରାଯାଇଛି ଏହି ପରିପ୍ରେକ୍ଷୀରେ ଭାରତ ପକ୍ଷର୍ତ କୌଣସି ପ୍ରତିନିଧି ପଠା ନ ଯିବା ଲାଗି ନିଷ୍କଭି ଗ୍ରହଣ କରାଯାଇଛି ପିଏମ୍ ପିଟ୍ରୋଡା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିଯୋଗ କରିଛନ୍ତି ଯେ ବିରୋଧୀ ଦଳ ବାରମ୍ଭାର ଭାରତୀୟ ସେନାର ଅପମାନ କର୍ରଛି ବିରୋଧୀ ଦଳ ଦେଉଥିବା ମନ୍ତବ୍ୟ ଉପରେ ଭାରତୀୟ ଜନସାଧାରଣ ସେମାନଙ୍କୁ ପ୍ରଶ୍ନ କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି 'ଜନତା ମାଫ୍ ନେହିଁ କରେଗି' ହାସ୍ଟ୍ୟାଗ୍ ବ୍ୟବହାର କରି ପ୍ରଧାନମନ୍ତ୍ରୀ କଂଗ୍ରେସର ବୈଦେଶିକ ନୀତି ସମ୍ପର୍କରେ ବୁଝୁଥିବା ସାମ୍ ପିଟ୍ରୋଡାଙ୍କର ନିନ୍ଦା କରିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ମୁମ୍ୟାଇ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ବିମାନ ଆକ୍ରମଣ ମାଧ୍ୟମରେ ଏହାର ଜବାବ ଦେଇପାରିଥାନ୍ତା ମାତ୍ର ପିଟ୍ରୋଡାଙ୍କ ଅନୁସାରେ ସେଭଳି କରାଯିବା ଉଚିତ ନ ଥିଲା ଶ୍ରୀ ମୋଦି କହିଛନ୍ତି ଏଭଳି ମନ୍ତବ୍ୟ ଦେଇ କଂଗ୍ରେସ ସ୍ୱୀକାର କର୍ରଛି ଯେ ଆତଙ୍କବାଦକୁ ଦମନ କରିବା ପାଇଁ ସେମାନଙ୍କର ଇଚ୍ଛା ଶକ୍ତିର ଅଭାବ ରହିଛି ଅର୍ଥମନ୍ତ୍ରୀ ଅର୍ଚ୍ଚଣ ଜେଟଲୀ ମଧ୍ୟ ବାଲାକୋଟ୍ ବିମାନ ଆକ୍ରମଣ ଉପରେ ସାମ୍ ପିଟ୍ରୋଡା ଦେଇଥିବା ମନ୍ତବ୍ୟକ୍ ନେଇ ତାଙ୍କୁ ସମାଲୋଚନା କରିଛନ୍ତି ବିଜେପି ମ୍ରଖ୍ୟାଳୟଠାରେ ସ୍ୱଚନା ଦେଇ ଶ୍ରୀ ଜେଟଲୀ କହିଛନ୍ତି ଯେ ବିମାନ ଆକ୍ରମଣ ନେଇ କୌଣସି ଦେଶ ଏପରିକି ଇସଲ୍ାମିକ ସହଯୋଗୀ ସଂଗଠନ ମଧ୍ୟ ଏହାର ସମାଲୋଚନା କରି ନ ଥିବାବେଳେ ପିଟ୍ରୋଡା ବିଶ୍ୱାସ କର୍ରଛନ୍ତି ଯେ ଭାରତ ବିମାନ ଆକ୍ରମଣ କରି ଭୁଲ୍ କରିଛି ଶ୍ରୀ ଜେଟଲୀ କହିଛନ୍ତି ଏଭଳି ବ୍ୟକ୍ତି ଏକ ରାଜନୈତିକ ଦଳର ପଥପ୍ରଦର୍ଶକ ହେବା ଦୁର୍ଭାଗ୍ୟଜନକ ପୂର୍ବରୁ ସାମ୍ ପିଟ୍ରୋଡା ବାଲାକୋଟ୍ ବିମାନ ଆକ୍ରମଣରେ ହୋଇଥିବା ମୃତ୍ୟୁ ସଂଖ୍ୟାକୁ ନେଇ ପ୍ରଶ୍ନ ଉଠାଇଥିଲେ ଏବଂ ପରେ ସରକାରଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାନ୍ତୁ ବୋଲି କହିଥିଲେ

ଏହି ଗୁଳିବିନିମୟରେ କଣେ ଅଧିକାରୀ ଏବଂ କେତେକ ଅର୍ଦ୍ଧସାମରିକ ବାହିନୀ ଯବାନଙ୍କ ସମେତ ସାତଜଣ ସୁରକ୍ଷା କର୍ମଚାରୀ ଆହତ ହୋଇଛନ୍ତି

ସୋପିଆନ ଏବଂ ସୋପୋରୋ ଅଞ୍ଚଳରେ ଗୁଳି ବିନିମୟ ଏପର୍ଯ୍ୟନ୍ତ ଚାଲୁ ରହିଥିବା ସୂଚନା ମିଳିଛି ଦୁଇଜଣ ସନ୍ତାସବାଦୀ ନିହତ ହେବା ପରେ ବାରମୁଲ୍ଲା କିଲ୍ଲାର କାଲାନ୍ତର କାଣ୍ଡି କ୍ରୀରୀ ଅଞ୍ଚଳରେ ସନ୍ତାବାଦୀ ନିରୋଧୀ ଅଭିଯାନ ଶେଷ ହୋଇଥିଲା ନିହତ ସନ୍ତାସବାଦଙ୍କ ମଧ୍ୟରୁ ଜଣେ ସୋପୋରୋ ଅଞ୍ଚଳରେ ବୋଲି ଜଣାପଡିଛି ଉଭୟ ଜେସେ ଇ ସନ୍ତାସବାଦୀ ଗୋଷ୍ଠୀର ବୋଲି ଜଣାପଡିଛି ପ୍ରାଣ ହରାଇଥିବା ଅଧିକାଂଶ ସନ୍ତାସବାଦୀ ଲସ୍କର ଇ ତୋଇବା ଓ ଜୈସେ ମହମ୍ମଦ ଗୋଷୀର ବୋଲି ଖବର ମିଳିଛି କେତେକ ସନ୍ତାସବାଦୀ ଲୁଚି ରହିଥିବା ସନ୍ଦେହ କରାଯାଉଥିବାରୁ ସୋପିଆନ ସୋପୋରେ ଅଞ୍ଚଳରେ ଚଚ୍ଚଉ ଅଭିଯାନ କାରି ରହିଛି ବିହାର ଗ୍ରାଣ୍ଡ ଆଲାଏନୁ ବିହାର ମହାମେଣ୍ଟରେ ସାମିଲ ହୋଇଥିବା ଆରଜେଡି କଂଗ୍ରେସ ରାଷ୍ଟ୍ରୀୟ ଲୋକସମତା ପାର୍ଟି ହିନ୍ଦୁସ୍ଥାନୀ ଆୱାମ୍ ମୋର୍ଚ୍ଚା ଏବଂ ବିକାଶଶୀଳ ଇନ୍ସାନ ପାର୍ଟି ପକ୍ଷରୁ ଆଜି ଆସନ୍ତା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି

ଶ୍ରୀ ଝା କହିଛନ୍ତି ଶରଦ ଯାଦବ ଓ ସିପିଆଇଏମ୍ଏଲର ଅନ୍ୟ ଜଣେ ପ୍ରାର୍ଥୀ ଚଳିତ ନିର୍ବାଚନରେ ଆରଜେଡି ଚିହ୍ନରେ ପ୍ରତିଦ୍ୱନ୍ଦିତା କରିବେ ସେ କହିଛନ୍ତି ମହାମେଣ୍ଟ ରାଜ୍ୟସଭା ପାଇଁ ହେବାକୁ ଥିବା ପ୍ରଥମ ନିର୍ବାଚନରେ କଂଗ୍ରେସକୁ ସମର୍ଥନ ଦେବ ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମଧ୍ୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି

ସତାରା ଓ ପାଲଘର ଆସନ ପାଇଁ ଆସନ୍ତା ରବିବାର ପ୍ରାର୍ଥୀ ଘୋଷଣା କରାଯିବ ଦଳର ପ୍ରାୟ ସମସ୍ତ ଉପସ୍ଥିତ ସାଂସଦ ମାନଙ୍କୁ ଦଳର ସୁପ୍ରିମୋ ଉଦ୍ଧବ ଠାକ୍ରେ ଟିକଟ ପ୍ରଦାନ କରିଛନ୍ତି କେବଳ ଓସମାନାବାଦ୍ ଓ ହିଙ୍ଗୋଲି ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ପରିବର୍ତ୍ତନ କରାଯାଇଛି ଓସମାନାବାଦରେ ରବି ଗାୟେକ୍ୱାଡଙ୍କ ସ୍ଥାନରେ ଓମାର୍ସ୍ ନିୟଲକରଙ୍କୁ ପ୍ରାର୍ଥୀ କରାଯାଇଥିବାବେଳେ ହିଙ୍ଗୋଲିରେ ସୁବାସ ୱାଙ୍ଗେଡେଙ୍କ ସ୍ଥାନରେ ହେମନ୍ତ ପାଟିଲ ପ୍ରାର୍ଥୀ ହୋଇଛନ୍ତି

କଂଗ୍ରେସ ଓ ଏନସିପି ପୂର୍ବରୁ ସେମାନଙ୍କର ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛନ୍ତି ଜେ ଆଣ୍ଡ କେ ନୋମିନେସନ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ରାଷ୍ଟ୍ରମନ୍ତ୍ରୀ ତଥା ଉଦ୍ଧମପୁର ଦୋଡା ଲୋକସଭା ସାଂସଦ ଡକ୍କର କିତେନ୍ଦ୍ର ସିଂହ ଏବଂ ଜନ୍ମୁ ପୁଞ୍ ସାଂସଦ ଯୁଗଳକିଶୋର ଶର୍ମା ଆଜି ଉଦ୍ଧମପୁର ଦୋଡା ଓ ଜାମ୍ମୁ ପୁଞ୍ ଲୋକସଭା ଆସନ ପାଇଁ ସେମାନଙ୍କ ପ୍ରାର୍ଥପତ୍ର ଦାଖଲ କରିଛନ୍ତି

ଆଇଏମ୍ଏଫ୍ ଇଣ୍ଡିଆ ଆନ୍ତର୍ଜାତିକ ମୁଦ୍ରା ପାଣ୍ଡି ଆଇଏମ୍ଏଫ୍ କହିଛି ଯେ ଭାରତ ଗତ ପାଞ୍ଚ ବର୍ଷ ମଧ୍ୟରେ ଭାରତ ସାତ ପ୍ରତିଶତ ଅଭିବୃଦ୍ଧି ହାସଲ କରିବା ସହ ବିଶ୍ୱର ଅନ୍ୟତମ ଦ୍ରତ ଅଭିବୃଦ୍ଧି ସମ୍ପନ୍ନ ବୃହତ୍ ଅର୍ଥନୀତିରେ ପରିଣତ ହୋଇଛି ଗତ ପାଞ୍ଚବର୍ଷ ଧରି ବିଭିନ୍ନ କ୍ଷେତ୍ରରେ ସଂସ୍କାରମୂଳକ କାର୍ଯ୍ୟକ୍ରମ ଯୋଗୁଁ ଦେଶର ଆର୍ଥିକ ଅଭିବୃଦ୍ଧି ଗତିଶୀଳ ହୋଇଛି ଏବଂ ଏହାକୁ ତ୍ୱରାନ୍ୱିତ କରିବା ପାଇଁ ଆହୁରି ଅଧିକ ସଂସ୍କାରର ଆବଶ୍ୟକତା ରହିଛି ୱାଶିଂଟନ୍ଠାରେ ଏକ ଗଣମାଧ୍ୟମ ସମ୍ମିଳନୀରେ ଭାରତର ଆର୍ଥିକ ବିକାଶ ସମ୍ପର୍କରେ ମତ ଦେଇ ଆଇଏମ୍ଏଫ୍ର ଯୋଗାଯୋଗ ନିର୍ଦ୍ଦେଶକ ଗେରି ରାଇସ୍ ଏହା କହିଛନ୍ତି

ସାଉଦି ଆରବ ଏବଂ ୟୁନାଇଟେଡ ଆରବ ଏମିରେଟ୍ସ ମଧ୍ୟ ପାକିସ୍ତାନକୁ ଏକ ବିଲିୟନ ଡଲାର ଲେଖାଏଁ ଅର୍ଥ ସହାୟତା ପ୍ରଦାନ କରିଛନ୍ତି ଆର୍ଥକ ସହାୟତା ନେଇ ଇସ୍ଲାମାବାଦ୍ ଆର୍ନ୍ତଜାତିକ ମୁଦ୍ରା ପାଣ୍ଠି ସହ ମଧ୍ୟ ଆଲୋଚନା ଜାରି ରଖିଛି

ମ୍ୟାଚର ପ୍ରଥମ ପର୍ଯ୍ୟାୟରେ ଭାରତ ପକ୍ଷରୁ ଡାଲମିଆ ଛିବର ଗୋଟିଏ ଗୋଲ ଦେଇଥିଲେ

ମ୍ୟାଚର ଦ୍ୱିତୀୟ ପର୍ଯ୍ୟାୟରେ ଗ୍ରେସ୍ ଡାଙ୍ଗମେଇ ଓ ଅଞ୍ଜୁ ତାମଙ୍ଗ ଦୁଇଟି ଗୋଲ ସ୍କୋର କରିଥିଲେ